ଆସେମ୍କି ଇଲେକ୍ସନ୍ ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଛି କୋବିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ କମିଶନ୍ ସମସ୍ତ ପ୍ରକାରର ରୋଡ୍ ଶୋ ପଦଯାତ୍ରା ଓ ଯାନବାହାନ ର୍ୟାଲିକୁ ନିଷେଧ କରିଥିଲା ବିଭିନ୍ନ ରାଜନୈତିକ ଦଳ ଦ୍ୱାରା କୋବିଡ୍ ନାଇଷ୍ଟିନ୍ ସମ୍ୟନ୍ଧୀୟ ନିୟମକାନୁନ୍ ଗୁଡ଼ିକର ସଠିକ୍ ଭାବେ ପାଳନ କରାନଯିବା ଯୋଗୁଁ ନିର୍ବାଚନ କମିଶନ୍ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିଲା

ଏହି କଟକଣା ମୋଟ୍ ନିର୍ବାଚନ ପ୍ରକ୍ୟିୟା ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ ରାଜନୈତିକ ଦଳମାନେ ନିର୍ବାଚନ ପ୍ରଚାର ସମୟରେ କୋବିଡ୍ କଟକଣା ଗୁଡ଼ିକର ପାଳନ କରୁନଥିବାରୁ ନିର୍ବାଚନ କମିଶନ୍ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ସମସ୍ତ ରାଜନୈତିକ ଦଳକୁ ଚେତାବନୀ ଦେଇଥିଲା ପୂର୍ବରୁ ନିର୍ବାଚନ କମିଶନ୍ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସମୟକୁ ମଧ୍ୟ କାଟଛାଣ୍ଟ କରିଥିଲା

ଫଳରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ କରିବାକୁ ପଡ଼ିଲା କୋବିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ବଡ଼ବଡ଼ ରାଜନୈତିକ ଦଳ ପଶ୍ଚିମବଙ୍ଗରେ କୌଣସି ବଡ଼ ର୍ୟାଲି ନ କରିବାକୁ ସ୍ଥିର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲଦା ମୁର୍ଶିଦାବାଦ ଓ ବୀର୍ଭୂମ୍ ଜିଲ୍ଲା ଏବଂ କୋଲକାତାରେ ଭର୍ଚୁଆଲ୍ ର୍ୟାଲି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ସମସ୍ତ ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ସଭାଗୁଡ଼ିକୁ ବାତିଲ କରିଛନ୍ତି ସେ ଭର୍ଚୁଆଲ୍ ମାଧ୍ୟମରେ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବେ

ସାମସେରଗଞ୍ଜ ଓ ଜଙ୍ଗିପୁର ଆସନର ପ୍ରାର୍ଥୀମାନଙ୍କର ମୃତ୍ୟୁ ଘଟିବାରୁ ସେହି ଦୁଇ ଆସନର ନିର୍ବାଚନକୁ ବାତିଲ କରାଯାଇଛି ସପ୍ତମ ପର୍ଯ୍ୟାୟରେ ଆସନ୍ତା ସୋମବାର ଦିନ ଭୋଟ ଗ୍ରହଣ ହେବ

ଅନ୍ୟ ପକ୍ଷରେ କଂଗ୍ରେସ ବାମପନ୍ତ୍ରୀ ଦଳ ଓ ସେମାନଙ୍କର ଅଂଶିଦାର ଦଳ ଭାରତୀୟ ଧର୍ମନୀରପେକ୍ଷ ସାମୁଖ୍ୟ ସଂଯୁକ୍ତ ମୋର୍ଚ୍ଚା ଅଧୀନରେ ନିର୍ବାଚନ ଲଢ଼ୁଛନ୍ତି

ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ସୁବ୍ରତ ଶାହା ସାଗରଦୀଘିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଫିରିହାଦ ହକିମ୍ କୋଲକାତା ପୋର୍ଟ୍ରୁ ସୁବ୍ରତ ମୁଖାର୍ଜୀ ବାଲିଗଞ୍ଜରୁ ଓ ମଳୟ ଘଟକ ଉତ୍ତର ଆସନସୋଲରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଶୋଭନଦେବ ଚଟ୍ଟୋପାଧ୍ୟାୟ ବିଜେପିର ରୁଦ୍ରନୀଳ ଘୋଷଙ୍କ ବିପକ୍ଷରେ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କର୍ଛନ୍ତି ବିଜେପି ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡ଼ିଙ୍କୁ ବାଲୁରଘାଟ ଆସନରୁ ଛିଡ଼ା କରାଇଥିବା ବେଳେ ପୂର୍ବତନ ମେୟର କୁମାର ଜିତେନ୍ଦ୍ର ତିୱାରୀଙ୍କୁ ପାଣ୍ଡବେଶ୍ୱରରୁ ଛିଡ଼ା କରାଇଛି

ଫେସନ୍ ଡିଜାଇନର୍ ଅଗ୍ନି ମିତ୍ର ପଲ ବିଜେପି ପ୍ରାର୍ଥୀ ଭାବେ ଆସନସୋଲ ଦକ୍ଷିଣରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେହି ଆସନରେ ତୃଶମୂଳ କଂଗ୍ରେସ ସୟାନୀ ଘୋଷଙ୍କୁ ଛିଡ଼ା କରାଇଛି ଇତିମଧ୍ୟରେ ଅଷ୍ଟମ ତଥା ଚ ଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଖୁବ୍ କୋର୍ସୋରରେ ଚାଲିଛି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ନିର୍ବାଚନ ପ୍ରଚାର ଚଳାଇଛନ୍ତି

ନିର୍ବାଚନ ସ୍ଥୁଗିତ ରଖାଯାଇଥିବା ସାମସେରଗଞ୍ଜ ଓ କଙ୍ଗିପୁର ଆସନ ପାଇଁ ନିର୍ବାଚନ କମିଶନ୍ ସାନି ବିଜ୍ଞପ୍ତି ଜାରି କରିଛି

କୋବିଡ୍ ବେଡସ୍ କେନ୍ଦ୍ର ସରକାର ଦିଲ୍ଲୀରେ କୋବିଡ୍ ସଂକ୍ରମିତମାନଙ୍କ ପାଇଁ ଶଯ୍ୟା ସଂଖ୍ୟା ଓ ଅକ୍ନିଜେନ୍ ଯୋଗାଣ ବୃଦ୍ଧି କରିବାକୁ ଜୋର୍ସୋରରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ସରକାରୀ ହସ୍କିଟାଲ୍ରେ ହଜାର ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଛି ଓ ଦିଲ୍ଲୀ ପାଇଁ ଅକ୍ସିଜେନ୍ କୋଟା ମଧ୍ୟ ବୃଦ୍ଧି କରାଯାଇଛି

ସେଶ୍ଚର ଅନ୍ନ ଯୋକନା କେନ୍ଦ୍ର ସରକାର ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନୁ ଯୋଚ୍ଚନା ଅଧୀନରେ ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବେ

ଗତବର୍ଷ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ସରକାର ଲୋକମାନଙ୍କୁ ଏଭଳି ଖାଦ୍ୟଶସ୍ୟ ଯୋଗାଇ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଦେଶର ଗରିବ ଲୋକମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇବା ଅତ୍ୟନ୍ତ କରୁରୀ

ସେହି ଭ୍ୟାନ୍ଟି ଏକ ଅସ୍ଥାୟୀ ଲୁହା ପୋଲ ଉପର ଦେଇ ଯାଉଥିବା ବେଳେ ଓଲଟି ପଡ଼ିବାରୁ ନଦୀ ମଧ୍ୟକୁ ଖସି ପଡ଼ିଥିଲା

ଆଇପିଏଲ୍ ଆଇପିଏଲ୍ର ଏକ ମ୍ୟାଚ୍ରେ ଆଜି ପଞ୍ଜାବ କିଙ୍ଗସ୍ ମୁମ୍ୟାଇ ଇଣ୍ଡିଆନ୍୍କକୁ ଭେଟିବ